ପ୍ରାଇମ୍ ମିନିଷ୍ଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ଦୁଇ ନେତା ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୈଠକ ପରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଖୁବ୍ ଶୀଘ୍ର ଆମେରିକା ଭାରତ ସହ ଏକ ବାଣିଜ୍ୟ ବୁଝାମଣାରେ ଉପନୀତ ହେବ ଏହା ଦୁଇ ଦେଶର ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି

ଏହି ପୁଞ୍ଜିନିବେଶ ଶକ୍ତି କ୍ଷେତ୍ରରେ ହୋଇଛି ହ୍ୟୁଷ୍ଟନ୍ରେ ଅନୁଷ୍ଠିତ 'ହାଉଡ଼ି ମୋଦି' କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସେ ରାଷ୍ଟ୍ରପତି ଟ୍ରମ୍ଫ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଟ୍ରମ୍ପ୍ ତାଙ୍କର ଜଣେ ବନ୍ଧୁ ଓ ବିଶେଷ କରି ଭାରତର ଜଣେ ଉତ୍ତମ ବନ୍ଧୁ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଶେଷରେ ଏକ ସାମ୍ଭାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ଏହି ରାଜିନାମା ସଂକ୍ରାନ୍ତରେ ଯଦିଓ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ନାର୍ହି ତେବେ ଏହା ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଭାରତ ଆଶା ରଖିଛି ଦୁଇ ଦେଶ ଏକ ବାଶିଜ୍ୟ ବୁଝାମଣା ଉପରେ ଆଲୋଚନା କରିଛନ୍ତି ଯାହା ଅମୀମାଂସିତ ବିଷୟଗୁଡ଼ିକର ସମାଧାନ କରିବା ସହ ଦ୍ୱିପକ୍ଷୀୟ ବାଣିଜ୍ୟ ବୃଦ୍ଧି କରିବ କାଶୁୀର ପ୍ରସଙ୍ଗରେ ରାଷ୍ଟପତି ଟ୍ରମ୍ପ୍ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନ ଖୁବ୍ ଶୀଘ୍ର ଏହାର ସମାଧାନ କରିବେ ବୋଲି ତାଙ୍କର ବିଶ୍ୱର ରହିଛି ପାକିସ୍ତାନ ପ୍ରେହାହନରେ ଚାଲିଥିବା ସନ୍ତାସବାଦ ବିଷୟ ଉପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାକିସ୍ତାନକୁ ଏ ସଂକ୍ରାନ୍ତରେ କଡ଼ା ସନ୍ଦେଶ ଦେଇସାରିଛନ୍ତି ଆଇଏସ୍ଆଇ ତାଲିମ୍ପ୍ରାପ୍ତ ଅଲ୍ କଏଦା ସନ୍ତାସବାଦୀମାନଙ୍କ ବିଷୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଏହାର ସମାଧାନ କରିପାରିବେ ବୈଦେଶିକ ସଚିବ କହିଛନ୍ତି ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସନ୍ତାସବାଦ ଉପରେ ଭାରତର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରାଷ୍ଟ୍ରଗ୍ରଡ଼ିକର ନେତାମାନଙ୍କ ସହ ମଧ୍ୟ ସାକ୍ଷାତ୍ ଆଲୋଚନା କରିଛନ୍ତି ସେହିସବ୍ଧ ଦେଶଗ୍ରଡ଼ିକର ବିକାଶରେ ଭାରତ ସେମାନଙ୍କ ସହଯୋଗ କରିବାପାଇଁ ପ୍ରତିଶ୍ରତିବଦ୍ଧତାକୃ ସେ ଦୋହରାଇଛନ୍ତି

ବିକଳ୍ପ ଶକ୍ତିର ବିକାଶରେ ଭାରତ ତା'ର ଅଭିଜ୍ଞତା ବିଷୟରେ ଜଣାଇବାପାଇଁ ଇଚ୍ଛୁକ ଥିବା ବିଷୟ ଦର୍ଶାଇ ଶ୍ରୀ ମୋଦି ଆନ୍ତର୍ଜାତିକ ସୌରମେକ୍ଷରେ ଅଞ୍ଚଳର ବହ୍ର ଦେଶ ଯୋଗ ଦେଇଥିବାର୍ ସନ୍ତୋଷ ପ୍ରକାଶ କରିଛନ୍ତି ଏହି ମେଙ୍କରେ ଯୋଗ ଦେବପାଇଁ ସେ ଅନ୍ୟ ଦେଶମାନଙ୍କୁ ମଧ୍ୟ ଆମନ୍ତ୍ରଣ କଶାଇଛନ୍ତି

ଏହି ଯୋଜନା ଅନୁସାରେ ସେହିସବୁ ଦେଶଗୁଡ଼ିକର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାରତକୁ ଗସ୍ତ କରିପାରିବେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦେଶଗୁଡ଼ିକର ନେତାମାନେ ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ପିଏମ୍ ସୋଲାର୍ ଆଜି ସକାଳେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମାଗାନ୍ଧିଙ୍କ ଉପରେ ତାଙ୍କର ଆଭିମୁଖ୍ୟ ବିଷୟରେ ଜଣାଇଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ମହାତ୍କାଗାନ୍ଧି ଯଦିଓ ଭାରତରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସେ କେବଳ ଭାରତବର୍ଷ ପାଇଁ ନ ଥିଲେ ବୋଲି ଏହି ମଞ୍ଚ ତା'ର କ୍ୱଳନ୍ତ ଉଦାହରଣ ସେ କହିଛନ୍ତି ଯେଉଁମାନେ ମହାତ୍ମାଗାନ୍ଧିଙ୍କୁ କେବେବି ଦେଖିନାହାନ୍ତି ସେମାନେ ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଗାାନ୍ଧିଜୀ ଗଣତନ୍ତର ପ୍ରକୃତ ଶକ୍ତି ବିଷୟରେ ସର୍ବଦା ଗୁରୁତ୍ୱାରୋପ କରିଆସୁଥିଲେ ଜାତିସଂଘ ସେକ୍ରେଟେରୀ ଜେନେରାଲ୍ ଆଷ୍ଟ୍ରୋନିଓ ଗୁଟେରସ୍ଙ୍କ ସମେତ ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଲ୍ ଓ ମେଲିନ୍ଦା ଗେଟ୍ସ୍ ଫାଉଣ୍ଡେସନ୍ ପକ୍ଷରୁ 'ଗ୍ଲୋବାଲ୍ ଗୋଲ୍କିପର୍' ସମ୍ମାନରେ ଭୂଷିତ କରାଯାଇଥିଲା ତାଙ୍କ ସରକାରଙ୍କଦ୍ୱାରା କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନପାଇଁ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଛି

ଏହି ଅବସରରେ ବିଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ତାଙ୍କ ଭାରତର ଜଣେ ମହାନ୍ ବ୍ୟକ୍ତି ଭାବେ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ସମାଜର ଅତି ଅବହେଳିତ ଲୋକମାନଙ୍କର ସେବା କରିବାପାଇଁ ତାଙ୍କର ବାର୍ତ୍ତା ସର୍ବତ୍ର ବିଦ୍ୟମାନ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର୍ ପଶ୍ିତ ଦୀନଦୟାଲ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଚ୍ଛନ୍ତି ରାଜନାଥ ମାରିଟାଇମ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମୁଦ୍ରରେ ଦିନକୁ ଦିନ ସନ୍ତାସବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ମଧ୍ୟରେ ସହଯୋଗ ଓ ଆଞ୍ଚଳିକ ବ୍ୟବସ୍ଥା ଗ୍ରହଣର ଆବଶ୍ୟକତା ଦେଖାଦେଇଛି ଭାରତୀୟ ଉପକୂଳ ବାହିନୀର ଚତୁର୍ଥ ପହରା ଜାହାଜ 'ଆଇସିଜିଏସ୍ ବରାହ'କୁ ଚେନ୍ନାଇ ବନ୍ଦରଠାରେ ମୁତୟନ କରିସାରିବା ପରେ ଉଦ୍ବୋଧନ ଦେଇ ସେ କହିଛନ୍ତି ନିଶାଦ୍ରବ୍ୟର ଚୋରା କାରବାର ତୈଳ ବିଚ୍ଛୁରଣ ଓ ସମୁଦ୍ର ମଧ୍ୟରେ କାହାଜଗୁଡ଼ିକ ମଧ୍ୟରେ ଧକ୍କା ଲାଗିବା ଭଳି ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ହେଲେ ସମସ୍ତ ଦେଶକୁ ଏଭଳି ସହଯୋଗର ଆବଶ୍ୟକତା ରହିଛି ସେ କହିଛନ୍ତି ଭାରତୀୟ ଉପକୃଳ ରକ୍ଷୀ ବାହିନୀ ଏକ ଅଲଙ୍ଘନୀୟ ତଥା ବିଶ୍ୱସ୍ତ ବାହିନୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି

ସମ୍ପ୍ରତି କେରଳ ମହାରାଷ୍ଟ୍ର ଓ କର୍ଷ୍ଣାଟକରେ ଆସିଥିବା ବନ୍ୟା ସମୟରେ ବନ୍ୟାଘେର ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରିବାରେ ଉପକଳ ରକ୍ଷୀ ବାହିନୀର କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି ଓଡ଼ିଶା ପୋଷଣ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ନିରକ୍ଷରତା ଓ ପିଲାମାନଙ୍କର ଉପଯୁକ୍ତ ଯତ୍ନର ଅଭାବ ଯୋଗୁଁ ରାଜ୍ୟରେ ରକ୍ତହୀନତା ରୋଗ ବ୍ୟାପକ ମାତ୍ରାରେ ରହିଥିବାର କଣାପଡ଼ିଛି ରାଜ୍ୟର ଅନୁଗୁଳ କିଲ୍ଲା କୁପୋଷଣ ବିପକ୍ଷରେ ସଂଗ୍ରାମ ଚଳାଇଥିବାବେଳେ ଏକ ସୁସ୍ଥ ଜୀବନ ଯାପନ ଦିଗରେ ଜିଲ୍ଲାର ଲୋକମାନଙ୍କୁ ସଚେତନ କରାଯାଉଛି

ସେମାନଙ୍କ ମଧ୍ୟରେ ବହୁ ସରପଞ୍ଚ ଅଙ୍ଗନବାଡ଼ି କର୍ମୀ ୱାର୍ଡ଼ମେୟର ଓ ବହୁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି ସେମାନେ କୁପୋଷଣ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ସହ ମହିଳା ଓ ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟର ବିକାଶ ଦିଗରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସେହି ଆନ୍ଦୋଳନରେ ଏକ ଯାଞ୍ଚ୍ କମିଟିର ଗଠନ କରାଯାଇଛି ଯାହା ଶିଶୁମାନଙ୍କର ମୋଟାମୋଟି ବିକାଶର ଯାଞ୍ଚ୍ କରିବ

ଭୂମିକମ୍ପର କମ୍ପନ ଆହୁରି ଅନେକ ସହରରେ ଅନୁଭବ କରାଯାଇଛି କର୍ତ୍ତୃପକ୍ଷ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି

ଏହି ଭୂମିକମ୍ପ ଗତକାଲି ଅନୁଭୂତ ହୋଇଥିଲା

ଅନ୍ୟ ମୂତ ଲୋକମାନେ ମିର୍ପୁର ଓ ଜରି କାଶ୍ ମଧ୍ୟସ୍ଥ ଅଞ୍ଚଳର୍ ଥିବାର କୃହାଯାଉଛି